ଫଳରେ ଏହିସବୁ ଜିଲ୍ଲାରେ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବ୍ୟାଙ୍କ ଡାକଘର ଦୋକାନବଜାର ଆଦି ବନ୍ଦ ରହିଛି ଜିଲ୍ଲାରେ ବନ୍ଦର ପ୍ରଭାବ ଦେଖବାକୁ ମିଳିଥିବା ବେଳେ ଯାନବାହାନ ଚଳାଚଳ ସ୍ୱାଭାବିକ ରହିଛି ସ୍କୁଲ୍ କଲେକ ଆଦି ଶିକ୍ଷାନୁଷାନକୁ ଏହି ବନ୍ଦର୍ ବାଦ ରଖାଯାଇଛି

ଫଳରେ କୌଣସି ମୀମାଂସା ହୋଇ ପାରି ନଥିଲା ଅତାବିରା ସମେତ ଜିଲ୍ଲର ବିଭିନ୍ନ ସ୍ଥାନରେ କୃଷି ସେବା ସମବାୟ ସମିତି କାର୍ଯ୍ୟାଳୟ ଗୁଡ଼ିକରେ ଚାଷୀମାନେ ତାଲା ପକାଇ ଦେଇଥିବାରୁ ସେଗୁଡ଼ିକ ବନ୍ଦ ରହିଛି

ଜିଲ୍ଲା କୃଷକ ସୁରକ୍ଷା ସଂଗଠନର ଏକ ବୈଠକରେ ଏହି ନିଷ୍ବଭି ନିଆଯାଇଛି

ଆନ୍ଦୋଳନକୁ ସଫଳ କରିବା ପାଇଁ ଆକି ଜିଲ୍ଲାର ବିଭିନ୍ନ ଗ୍ରାମରେ ସଚେତନତା ସଭାମାନ କରାଯାଇଥିବା ଜଣାପଡ଼ିଛି

ସୁବର୍ଶ୍ୱପୁରରେ ବିଭିନ୍ନ ଚାଷୀ ସଂଗଠନ ପକ୍ଷରୁ ରାଜ୍ୟ ସରକାରଙ୍କ ଦ୍ୱାରା ଲାଗୁ କରାଯାଇଥିବା ଟୋକନ ବ୍ୟବସ୍ଚାକୁ ବିରୋଧ କରାଯାଇଛି

ସେହିଭଳି ବିଧାନସଭାରେ ଭୁବନେଶ୍ୱର ଏବଂ ବ୍ରହ୍କପୁରରେ ଥିବା ସୁନାଦୋକାନଗୁଡ଼ିକୁ ଯାଞ କରିବା ପାଇଁ ବାଚସ୍ବତି ସୂର୍ଯ୍ୟନାରାୟଶ ପାତ୍ର ନିର୍ଦ୍ଦେଶ ଦେଇଛନ୍ତି

ଅନ୍ୟପକ୍ଷରେ ବିଧାନସଭାରେ ଗୁରୁତ୍ୱପୂର୍ଶ୍ଣ ପ୍ରସଙ୍ଗର ଆଲୋଚନା ଚାଲୁଥିବା ସମୟରେ ମନ୍ତୀ ଉପସ୍ଥିତ ରହୁନଥିବା ପ୍ରସଙ୍ଙ ଉଠାଇ ଗୃହ ମଧ୍ୟଭାଗରେ ସ୍କୋଗାନ ଦେଇଛନ୍ତି ବିରୋଧୀ

ସରକାରୀ ଦଳ ମୁଖ୍ୟସଚେତକ ଏ ଦାୟିତ୍ୱ ନିଅନ୍ତୁ ବୋଲି ସେ କହିଥିଲେ

ଫଳରେ ଆଜି ବଲାଙ୍ଗିରର ସମ୍ଠ କେନ୍ଦ୍ରୀୟ ଓ ରାକ୍ୟ ସରକାରଙ୍କ କାର୍ଯ୍ୟାଳୟ ସମେତ କିଲ୍ଲା ଦୌରାଜଜଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନକାରୀମାନେ ଧାରଶା ଦେବା ସହ କାର୍ଯ୍ୟାଳୟକୁ ବନ୍ଦ କରିଦେଇଛନ୍ତି

ହାଇକୋର୍ଟ ବେଞ୍ଚ ଅନ୍ୟପକ୍ଷରେ ପଣ୍କିମ ଓଡ଼ିଶାରେ ହାଇକୋର୍ଟ ସ୍ଚାୟୀ ବେଞ୍ଚ ପ୍ରତିଷ୍ଷା ଦାବି ନେଇ ଆଇନଜୀବୀଙ୍କ ଆନ୍ଦୋଳନ ପ୍ରସଙ୍ଗରେ ଦାୟର ଜନସ୍ୱାର୍ଥ ମାମଲାରେ ହାଇକୋର୍ଟ ଶ୍ରୁଶାଶି କରି ମାମଲା ପରିଚାଳନା ପାଇଁ ଇଛକ ଓକିଲ ଓ ମହକିଲଙ୍କୁ ସୁରକ୍ଷା ଯୋଗାଇବାକୁ ସମ୍ମଲପୁର ଏସ୍ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି

ବିଭିନ୍ନ ବିଚାରବିଭାଗୀୟ ଅଦାଲତ କେନ୍ଦ୍ର ଓ ରାକ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟ ସ୍ୱାଭାବିକ ଭାବେ କାର୍ଯ୍ୟ କରୁନାହିଁ

ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ସ୍ଚାନୀୟ ମେଡ଼ିକାଲରେ ଭର୍ଉ କରାଯାଇଛି ବାଲିଯାତ୍ରା ଆଜି ହେଉଛି ଐତିହାସିକ କଟକ ବାଲିଯାତ୍ରାର ଶେଷ ଦିବସ

ଏଥର ବାଲିଯାତ୍ରାକୁ ସୁବ୍ୟବସ୍ସିତ ଭାବେ ସଞାଳନ କରିବା ପାଇଁ ଜିଲ୍ଲା ପ୍ରଶାସନ କଟକ ମହାନଗର ନିଗମ ଓ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍କା ଗ୍ରହଣ କରାଯାଇଛି

ବିଭିନ୍ନ ଦାବି ନେଇ ଜିଲ୍ଲାପାଳଙ୍କୁ ସଂଘ ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯାଇ ତୁରନ୍ତ ସମସ୍ୟାର ସମାଧାନ ନ ହେଲେ ଆଗକୁ ଆନ୍ଦୋଳନ କରାଯିବାକୁ ଚେତାବନୀ ଦିଆଯାଇଛି